ଆତ୍କନିର୍ଭର ଭାରତ ପ୍ୟାକେଜ୍ ପ୍ରବାସୀ ଶ୍ରମିକଙ୍କୁ ଆତ୍ମନିର୍ଭର ପ୍ୟାକେଜ ଅନୁଯାୟୀ କେନ୍ଦ୍ର ସରକାର ମାଗଣାରେ ଖାଦ୍ୟଶସ୍ୟ ଯୋଗାଇଦେବା ସଫପର୍କିତ ଏକ ପ୍ରସ୍ତାବକୁ କ୍ୟାବିନେଟ୍ ଗତକାଲି ମଫ୍ଟୁରୀ ପ୍ରଦାନ କରିଛି

କୋଭିଡ୍ ନାଇଷ୍ଟିନ୍ ମୁକାବିଲା ଲାଗି ଦେଶବ୍ୟାପୀ ସୃଷ୍ଟି ହୋଇଥିବା ଆର୍ଥିକ ସଫକଟରେ ପ୍ରବାସୀ ଶ୍ରମିକମାନେ ସମ୍ମୁଖୀନ ହେଉଥିବା ସମସ୍ୟାର ସମାଧାନ ଲାଗି ସରକାର ଏହି ପଦକ୍ଷେପ ନେଇଛନ୍ତି

ଏହି ଯୋଜନାରେ ବରିଷ୍ଠ ନାଗରିକମାନଙ୍କ ଆୟ ବୃଦ୍ଧି ହୋଇପାରିବ

ଏହି ହାର ପ୍ରତିବର୍ଷ ନିର୍ଦ୍ଧାରଣ କରାଯିବ ପ୍ରତ୍ୟେକ ଆର୍ଥିକ ବର୍ଷ ଆରମ୍ଭରେ ଅର୍ଥମନ୍ତ୍ରୀ ଏହି ହାର ନିର୍ଦ୍ଧାରଣ କରିବାକୁ କ୍ୟାବିନେଟ୍ ତାଙ୍କୁ କ୍ଷମତା ପ୍ରଦାନ କରିଛି ପିଏମ୍ଭିଭିୱାଇ ହେଉଛି ବରିଷ୍ଣ ନାଗରିକମାନଙ୍କପାଇଁ ଏକ ସାମାଜିକ ସୁରକ୍ଷା ଯୋଜନା ଯାହା ସେମାନଙ୍କୁ ଏକ ନିଶ୍ଚିତ ସର୍ବନିମ୍ବ ପେନ୍ସନ୍ ଯୋଗାଇବ

ଏହାଦ୍ୱାରା ଏହିସବୁ ଉଦ୍ୟୋଗଗୁଡ଼ିକ ସହଜରେ ଋଣ ପାଇପାରିବେ ଏହାବ୍ୟତୀତ ମୁଦ୍ରା ଯୋଜନାର ହିତାଧିକାରୀମାନେ ମଧ୍ୟ ସହଜରେ ଋଣ ପାଇପାରିବେ

ଦେଶରେ ମହ୍ୟ ପାଳନର ବିକାଶ ମାଧ୍ୟମରେ ନୀଳ ବିପ୍ଲବ ଆଣିବା ଏହି ଯୋଜନାର ମୂଳଲକ୍ଷ୍ୟ

ଏ ସଂପର୍କରେ ଟ୍ୱିଟ୍ କରି ଶ୍ରୀ ମୋଦୀ କହିଛନ୍ତି କ୍ୟାବିନେଟ୍ର ଏହି ନିଷ୍କଭି ଦେଶର ପ୍ରବାସୀ ଶ୍ରମିକ ଗରିବ ଲୋକ ବରିଷ୍ଣ ନାଗରିକଙ୍କ କଲ୍ୟାଣ ଲାଗି ଉଦ୍ଦିଷ୍ଟ ସେହିଭଳି ଏହି ନିଷ୍ପତ୍ତି ଦ୍ୱାରା ମସ୍ୟଚାଷ କ୍ଷେତ୍ରରେ ଅନେକ ସୁବିଧା ମିଳିବା ସହ ସହଜରେ ରଣ ଉପଲବ୍ଧ ହୋଇପାରିବ ସେହିଭଳି କ୍ଷୁଦ୍ର ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ମଧ୍ୟ କ୍ୟାବିନେଟ୍ରେ କେତେକ ନିଷ୍ପଭି ନିଆଯାଇଛି ଏହା ଦ୍ୱାରା ଆତ୍ମନିର୍ଭର ଭାରତ ଗଠନକୁ ଅଧିକ ସଶକ୍ତ କରାଯାଇ ପାରିବ ଶ୍ରୀ ମୋଦୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମସ୍ୟ ସଂପଦ ଯୋଜନା ଦେଶବ୍ୟାପୀ ମସ୍ୟଚାଷ କ୍ଷେତ୍ରରେ ଏକ ବିପୁବ ସୃଷ୍ଟି କରିବ ଅତ୍ୟାଧୁନିକ ଜ୍ଞାନକୌଶଳ ଭିତ୍ତିଭୂମି ଏବଂ ଆର୍ଥିକ ସହାୟତା ଦ୍ୱାରା ଏହି କ୍ଷେତ୍ର ଅଧିକ ସୁସଂଗତ ହୋଇପାରିବ ଆମ ଦେଶର ମସ୍ୟଚାଷୀମାନେ ଏହାର ଲାଭ ଉଠାଇବେ ବୋଲି ପ୍ରଧାନମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି

ଏକ ଟୁଇଟ୍ ବାର୍ତ୍ତାରେ ଶ୍ରୀ ପୁରୀ କହିଛନ୍ତି ଆସନ୍ତା ସୋମବାରଠାରୁ ବିମାନ ଉଡ଼ାଶ ଆରମ୍ଭ କରିବା ପାଇଁ ପ୍ରସ୍ତୁତ ହେବାକୁ ସମସ୍ତ ବିମାନ ବନ୍ଦର ଓ ବିମାନ ଉଡ଼ାଣ ସଂସ୍ଥାଗୁଡ଼ିକୁ ଏ ନେଇ ସୂଚନା ଦିଆଯାଇଛି ସେ କହିଛନ୍ତି ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଯାତ୍ରୀମାନଙ୍କ ଯାତାୟତ ଉପରେ ଏକ ପୂଥକ୍ ମାନକ ପରିଚାଳନା ପଦ୍ଧତି ଜାରି କରାଯାଇଛି ଆମ ସମ୍ଘାଦଦାତା ଜଣାଇଛନ୍ତି କରୋନାଭୂତାଣୁ ସଂକ୍ରମଣ ରୋକିବାପାଇଁ ସରକାର ଦେଶବ୍ୟାପୀ ଲକଡାଉନ ଲାଗୁ କରିବାର ଠିକ୍ ଦୁଇମାସ ପରେ ଘରୋଇ ବିମାନ ଚଳାଚଳ ଆରମ୍ଭ ହେବାକୁ ଯାଉଛି

ଉତ୍ତ ପଶ୍ଚିମ ବଙ୍ଗୋପସାଗର ଉପରେ ଗତକାଲି ଅପରାହ୍ନରେ ଅମ୍ପନ୍ର ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଆରମ୍ଭ ହୋଇଥିଲା ଏବଂ ଏହା କିଛିଘକ୍ଷା ପାଇଁ ଜାରି ରହିଥିଲା ଏଥିଲାଗି ପଶ୍ଚିମବଙ୍ଗ ଏବଂ ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳରୁ ଲକ୍ଷାଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଡକୁର ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଏହି ମହାବାତ୍ୟାର ଆଖି ପଶ୍ଚିମବଙ୍ଗର ଦକ୍ଷିଣ ଏବଂ ଉତ୍ତର ଚବିଶପ୍ରଗଣା ମଧ୍ୟଦେଇ ଗତି କରିଥିବାରୁ ଏହି ଅଞ୍ଚଳଗୁଡ଼ିକ ଅଧିକ କ୍ଷତିଗ୍ରସ୍ତ ହୋଇଛି

ଅମ୍ପନ ସଂପର୍କରେ ଭାରତୀୟ ପାଣିପାଗ ବିଭାଗ କରିଥିବା ଆକଳନ ସଂପୂର୍ଣ୍ଣ ସଠିକ୍ ବୋଲି ପ୍ରମାଣିତ ହୋଇଛି ଏଥିସହିତ ଭାରତ ପକ୍ଷରୁ ବାଂଲାଦେଶକୁ ମଧ୍ୟ ବାତ୍ୟା ସତର୍କ ସ୍ୱଚନା ଜାରି କରାଯାଇଥିଲା ବୋଲି ସେ କହିଛନ୍ତି

ସେ କହିଛନ୍ତି ଏନ୍ଡିଆର୍ଏଫ୍ କମାଣ୍ଡାଷ୍ଟମାନେ ଏହି ଦୁଇ ରାଜ୍ୟ ସରକାରଙ୍କ ସହିତ ସଂପର୍କରେ ଅଛନ୍ତି

ସେହିଭଳି ଅନେକ ସ୍ଥାନରେ ଫସଲ ଓ ସମ୍ପଭି ମଧ୍ୟ ନଷ୍ଟ ହୋଇଥିବାର ଖବର ମିଳିଛି ଆମ ସମ୍ଭାଦଦାତା ଜଣାଇଛନ୍ତି ଯେ କୋଲକାତାରେ ରାସ୍ତା ଉପରେ ଅନେକ ଗଛ ଓ ବିଦ୍ୟୁତ୍ଖୁଣ୍ଟ ଉପୁଡ଼ି ପଡ଼ିଛି ଫଳରେ ସେଠାରେ ବିଦ୍ୟୁତ୍ ସେବା ବ୍ୟାହାତ ହୋଇଛି ତେବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସ୍ଥିତି ପ୍ରତି ତୀକ୍ଷ୍ଣ ନଜର ରଖିବା ସହିତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଲାଗି ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି

ଏହି ପ୍ରସଙ୍ଗ ଉପରେ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେଇ ସରକାରୀ ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି ଏହି ଏକପାଖିଆ କାର୍ଯ୍ୟ ଐତିହାସିକ ତଥ୍ୟ ଏବଂ ପ୍ରମାଣ ଉପରେ ପର୍ଯ୍ୟବେଶିତ ନୁହେଁ କୁଟନୈତିକ କଥାବାର୍ତ୍ତା ମାଧ୍ୟମରେ ବର୍ତ୍ତମାନର ସୀମା ସମସ୍ୟାର ସମାଧାନ ଲାଗି ଚାଲିଥିବା ଦ୍ୱିପାକ୍ଷିକ ବୁଝାମଣା କାର୍ଯ୍ୟର ଏହା ବିରୁଦ୍ଧାଚରଣ କରୁଛି ସେ କହିଛନ୍ତି ଭୂଭାଗ ଅକ୍ତିଆର କରିବାର ଏହି କୃତ୍ରିମ ବିବର୍ଦ୍ଧନକୁ ଭାରତ ଗ୍ରହଣ କରେନାହିଁ